ସେହିଭଳି କର୍ମଶାଳା ସମ୍ମିଳନୀ ଶୋଭାଯାତ୍ରା ଆଦି ନ କରିବାକୁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ନୟାଗଡ଼ କରୋନା ଅନ୍ୟପକ୍ଷରେ ନୟାଗଡ଼ର କରୋନା ସଦିଗ୍ଗ ଯୁବକଙ୍କ ସ୍ୱାସ୍ସ୍ୟାବସ୍ରା ସ୍ଗିର ରହିଛି

ମାତ୍ର ବିରୋଧୀ ସଭ୍ୟମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା

ବାଚସ୍ୱତି ବିଜେପି ସଭ୍ୟ ମାନଙ୍କୁ କହିଥିଲେ ଯେ ସେମାନେ ନିକ ଆସନକୁ ଯାଆନ୍ତୁ ଓ ସେ ତାଙ୍କ ଦାବି ଉପରେ ରୁଲିଂ ପ୍ରଦାନ କରିବାକୁ ଯାଉଛନ୍ତି ଏହା ପରେ ବିଜେପି ସଭ୍ୟ ମାନେ ସେମାନଙ୍କର ଆସନକ୍ ଫେରି ଆସିଥିଲେ

ଏହା ପରେ ହଟ୍ଟଗୋଳର ଅବସାନ ଘଟିଥିଲା

ସୂଚନା ଅନୁସାରେ ଛାତ୍ର ଜଣକ ନିଜ ସଂପର୍କୀୟଙ୍କ ଘରକୁ ବୁଲିବା ପାଇଁ ଆସିଥିବା ସମୟରେ ସାଙ୍ଗମାନଙ୍କ ସହ ଭାର୍ଗବୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଶି ସୁଅରେ ଭାସିଯାଇଥିଲେ